ଅବଶିଷ୍ଟ ପର୍ଯ୍ୟାୟ ନିର୍ବାଚନଗୁଡ଼ିକ ପାଇଁ ପ୍ରଚାର ଜୋରସୋରରେ ଚାଲିଛି

କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାର କରିଛନ୍ତି

ଏବଂ ଫନି ଘ୍ରର୍ଷିଝଡ଼ ଏକ ଭୟଙ୍କର ଘୂର୍ଷିଝଡ଼ର ରୂପ ନେବାକୁ ଯାଉଛି

ଏସ୍ସି ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିର୍ଦ୍ଧରେ ଅଦାଲତ ଅବମାନନା ମନ୍ତବ୍ୟ ମାମଲାରେ ଆଉ ଏକ ଆଫିଡେବିଟ୍ ଦାଖଲ କରିବାକୁ ସ୍ୱପ୍ରିମ୍କୋର୍ଟ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଆଉ ଏକ ସ୍ରଯୋଗ ଦେଇଛନ୍ତି ଶ୍ରୀ ଗାନ୍ଧି ତାଙ୍କ ଓକିଲଙ୍କ ମାଧ୍ୟମରେ ସେ ଭୁଲ୍ ବସତଃ ଏଭଳି ମନ୍ତବ୍ୟ ଦେଇଥିବାର ଯଦିଓ ସ୍ୱୀକାର କରିଛନ୍ତି ତଥାପି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି କଂଗ୍ରେସ ଏକ ଆଫିଡେବିଟ୍ରେ ଭୁଲ୍ ସ୍ୱୀକାର କରିଥିବା ବେଳେ ଅଦାଲତ ଅବମାନନା ମନ୍ତବ୍ୟ ଦେଇଥିବା ବିଷୟକୁ ଅଗ୍ରାହ୍ୟ କରୁଛି

ରାଜ୍ୟସଭା ଏମ୍ପି ତଥା ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ରାହୁଲ ଗାନ୍ଧିଙ୍କ ନାଗରିକତ୍ୱ ବିଷୟରେ ଏକ ଅଭିଯୋଗ କରିଥିଲେ ଏ ସଂକ୍ରାନ୍ତରେ ତଥ୍ୟ ଦେବାକୁ ମନ୍ତଶାଳୟ ଶ୍ରୀ ଗାନ୍ଧିଙ୍କୁ କହିଛି

ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପାର୍ଟି ମୁଖପାତ୍ର ସିିିତ ପାତ୍ର କହିଛନ୍ତି ଏ ବିଷୟରେ କେହି ରାଜନୀତି କରୁନାହାନ୍ତି ସେ କହିଛନ୍ତି ଶ୍ରୀ ଗାନ୍ଧିଙ୍କ ନାଗରିକତ୍ୱ ଏକ ରହସ୍ୟଜନକ ବିଷୟ ହୋଇ ରହିବା ଉଚିତ୍ ନୁହେଁ ଶ୍ରୀ ଗାନ୍ଧିଙ୍କ ନାଗରିକତ୍ୱ ଉପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କାରି କରିଥିବା ନୋଟିସ୍କୁ କଂଗ୍ରେସ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବର୍ଷ୍ଣନା କରିଛି ମୂଳ ନିର୍ବାଚନ ପ୍ରସଙ୍ଗଗୁଡ଼ିକରୁ ଦୃଷ୍ଟି ହଟାଇବା ଏହାର ଲକ୍ଷ୍ୟ ବୋଲି କଂଗ୍ରେସ କହିଛି କ୍ୟାମ୍ପେନିଂ ଅବଶିଷ୍ଟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି ରାଜନୈତିକ ଦଳଗୁଡ଼ିକର ବଡ଼ବଡ଼ ନେତାମାନେ ଦେଶର ବିଭିନ୍ନ ଭାଗରେ ଭୋଟରମାନଙ୍କୁ ଆକୃଷ୍ଣ କରିବା ପାଇଁ ର୍ୟାଳିମାନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ ବହରାଇଜ୍ ଓ ବାରାବାଙ୍କି ଓ ବିହାରର ମୁଜାଫରପୁରଠାରେ ର୍ୟାଲିମାନ କରିଛନ୍ତି ବାରାବାଙ୍କିଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ସେ କହିଛନ୍ତି ବିଏସ୍ପି ଓ ଏସ୍ପି କ୍ଷମତାରେ ଥିବା ବେଳେ ରାଜ୍ୟକୁ ଲୁଟିଛନ୍ତି ଓ ବର୍ତ୍ତମାନ ସେମାନଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ମୋଦିଙ୍କୁ ହଟାଇବା ବହରାଇଜ୍ଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଦେଶର ବିକାଶ ପାଇଁ ଏକ ମଜବୃତ ସରକାର ଆବଶ୍ୟକ ଓ ବିଜେପି ହିଁ ତାହା ଦେଇପାରିବ ସେ କହିଛନ୍ତି ପ୍ରତ୍ୟେକ ନାଗରିକଙ୍କୁ ସୁରକ୍ଷା ଓ ସମ୍ମାନ ଦେବା ବିଜେପିର ମୁଖ୍ୟ କାର୍ଯ୍ୟସ୍ଚୀ

ଶ୍ରୀ ମୋଦି କହିଛନ୍ତି ଏନ୍ଡିଏ ସରକାର ଦେଶର ସୁରକ୍ଷା ପାଇଁ ପ୍ରତିଶ୍ରତିବଦ୍ଧ ଥିବାବେଳେ ବିରୋଧୀ ଦଳ କଂଗ୍ରେସ ଜାତୀୟ ନିରାପତ୍ତା ସହ ସାଲିସ କରୁଛି ମୁଜାଫରପୁରଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ବିରୋଧୀ ଦଳର ଜାତୀୟ ନିରାପତ୍ତା ଉପରେ କୌଣସି କାର୍ଯ୍ୟସ୍ଚୀ ନାହିଁ ବୋଲି ଦୋଷାରୋପ କରିଛନ୍ତି ସେ କହିଛନ୍ତି ବିରୋଧୀ ଦଳ କେନ୍ଦ୍ରରେ ଏକ ଦୂର୍ବଳ ସରକାର ଗଠନ କରିବାକୃ ଚାହୁଁଛି ଯାହା ଫଳରେ ଏହା ଏକଛତ୍ରବାଦୀ ଶାସନ କରିପାରିବ ସେ କହିଛନ୍ତି ଦୁର୍ନୀତିଗ୍ରସ୍ତ ଲୋକମାନଙ୍କୁ କେଲ୍କୁ ପଠାଯିବ ଓ କଳାଧନ ଆଦାୟ କରାଯିବ ବିଜେପି ସଭାପତି ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧୀନରେ ଏନ୍ଡିଏ ସରକାର ଦେଶର ସ୍ୱରକ୍ଷା ପାଇଁ କାର୍ଯ୍ୟ କରିଛି ଓ ସନ୍ତାସବାଦୀମାନଙ୍କୁ କଡ଼ା ଜବାବ ଦେଇଛି ରାଜସ୍ଥାନର ଦୌସାଠାରେ ଏକ ନିର୍ବାଚନ ସଭାରେ ସେ କହିଛନ୍ତି ଏନ୍ଡିଏ ସରକାର ଦେଶର ନିରାପତ୍ତା ସହ ସାଲିସ୍ କରିପାରିବେ ନାହିଁ କଂଗ୍ରେସ ସଭାପତି ରାହ୍ରଲ ଗାନ୍ଧି ଆଜି ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାର କରିଛନ୍ତି

ସେ ମଧ୍ୟପ୍ରଦେଶର ଟିକମ୍ଗଡ଼ ଦାମୁ ଓ ଖକୁରାହୋ ନିର୍ବାଚନ ମଣ୍ଡଳୀରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ଶ୍ରୀ ଗାନ୍ଧି କହିଛନ୍ତି କଂଗ୍ରେସ ରାଫେଲ୍ ଦୂର୍ନୀତିର ତଦନ୍ତ କରିବ

ନାରାୟଣ ସାଇ ସେଣ୍ଟେନ୍ନ ବଳାକ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଶାରାମଙ୍କ ପୁଅ ନାରାୟଣ ସାଇଙ୍କୁ ସ୍ୱରତ ସେସନ୍ୱ କୋର୍ଟ୍ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି

ନାଇଡ଼ୁ ଏକୁକେସନ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ କହିଛନ୍ତି ଏକବିଂଶ ଶତାବ୍ଦୀର ଆବଶ୍ୟକତା ଦୃଷ୍ଟିରୁ ଦେଶର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଅଣାଯିବା ଆବଶ୍ୟକ ଶିକ୍ଷା ଉଦ୍ୟୋଗପତି ପ୍ରତିଭା ଓ ନୈତିକତା ସଂକ୍ରାନ୍ତ ଡକ୍ଟର ରାଜାରାମ କୟପୁରିଆ ସ୍କାରକୀ ବକ୍ତୁତା ପ୍ରଦାନ କରି ସେ ଏହା କହିଛନ୍ତି ଶ୍ରୀ ନାଇଡୁ କହିଛନ୍ତି ଭାରତକୁ ଜ୍ଞାନ ଓ ନୂଆ ନୂଆ ଚିନ୍ତାଧାରାର ଏକ କେନ୍ଦ୍ର ହେବା ପାଇଁ ଏହା ହେଉଛି ପ୍ରକୃଷ୍ଣ ସମୟ ଦକ୍ଷତା ବୃଦ୍ଧି ଭିତ୍ତିକ ସାକ୍ଷରତା ଉପରେ ଆଲୋକପାତ କରିବାକୁ ସେ ଶିକ୍ଷାନଗୁଡ଼ିକୁ ଅନୁରୋଧ କରିଚ୍ଛନ୍ତି ଏସ୍ସି ଚିଟ୍ଫଣ୍ଡ ପୂର୍ବତନ କୋଲକାତା ପୁଲିସ୍ କମିଶନର ରାଜୀବ କୁମାରଙ୍କୁ ହାଜତରେ ରଖି କେରା କରିବା ପାଇଁ ସିବିଆଇ କରିଥିବା ଅନୁରୋଧ ଉପରେ ପ୍ରମାଣ ଦାଖଲ କରିବାକୁ ଆଜି ସୁପ୍ରିମ୍କୋର୍ଟ ସିବିଆଇକୁ କହିଛନ୍ତି ପୂର୍ବରୁ ରାଜୀବ କୁମାର ସାରଦା ଚିଟ୍ଫଶ୍ଡ ଦୁର୍ନୀତି ମାମଲାର ତଦନ୍ତ ପାଇଁ ଗଠିତ ଏସ୍ଆଇଟିର ମୁଖ୍ୟ ଥିଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ରାଜୀବ କୁମାରଙ୍କୁ ହାଜତରେ ରଖି ଜେରା କରିବା ପାଇଁ ପ୍ରମାଣ ଦେବାକୁ ସିବିଆଇ ପାଇଁ କୋର୍ଟ୍ରେ ହାଜର ହୋଇଥିବା ସଲିସିଟର କେନେରାଲ୍ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି

ଏସ୍ସି ଆମ୍ରପାଲି ଧୋନି କ୍ରିକେଟ୍ର ମହେନ୍ଦ୍ର ସିଂହ ଧୋନିଙ୍କ ସହ ହୋଇଥିବା ସମସ୍ତ ଆର୍ଥିକ କାରବାର ବିଷୟରେ ଆସନ୍ତାକାଲି ସୁଦ୍ଧା ଜଣାଇବାକୁ ସୁପ୍ରିମ୍କୋର୍ଟ ଆମ୍ରପାଲି ଗ୍ରପ୍କୁ ନିର୍ଦ୍ଦେଶ ଦେଇଛନ୍ତି ମହେନ୍ଦ୍ର ସିଂହ ଧୋନିଙ୍କ ସହ ହୋଇଥିବା ସମସ୍ତ ଆର୍ଥିକ କାରବାର ବିଷୟରେ ବିସ୍ତୃତ ଭାବେ ଜଣାଇବାକୁ ସୁପ୍ରିମ୍କୋର୍ଟ ଆମ୍ରପାଲି ଗ୍ରପ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଜାତୀୟ ସଂକଟ ପରିଚାଳନା କମିଟିର ନିଷ୍ପଭିକ୍ ଭିତ୍ତି କରି ରାଜ୍ୟ ଦୂର୍ବିପାକ ପରିଚାଳନା ପାର୍ଷିଗୁଡ଼ିକୁ ଏହି ଅର୍ଥ ପଠାଯିବ

ନେଭି ସାଇକ୍ଲୋନ୍ ଭାରତୀୟ ନୌବାହିନୀ କହିଛି ଫନି ପ୍ରର୍ଷ୍ଣିଝଡ଼ ଏକ ଭୟଙ୍କର ଘୁର୍ଷିଝଡ଼ରେ ପରିଣତ ହେବା ପରେ ଆବଶ୍ୟକୀୟ ମାନବୀୟ ସହାୟତା ପାଇଁ ପୂର୍ବାଞ୍ଚଳ ନୌବାହିନୀ କମାଣ୍ଡକୁ ସଜାଗ ରଖାଯାଇଛି ନୌବାହିନୀ ଜାହାଜଗୁଡ଼ିକୁ ବିଶାଖାପଟନମ୍ ଓ ଚେନ୍ନାଇଠାରେ ପ୍ରସ୍ତୁତ କରି ରଖାଯାଇଛି ଘ୍ରର୍ଷିଝଡ଼ ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳରେ ମାନବୀୟ ସହାୟତା ରିଲିଫ୍ ଲୋକମାନଙ୍କୁ ନିରାପଦ ସ୍ଥାନକୁ ନେବା ମାଲପତ୍ର ପରିବହନ ଓ ଡାକ୍ତରୀ ସହାୟତା ପ୍ରଦାନ ଆଦି କାର୍ଯ୍ୟରେ ସେଗୁଡ଼ିକୁ ଲଗାଯିବ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ନୌବାହିନୀ କାହାଜଗୁଡ଼ିକରେ ଅତିରିକ୍ତ ବୁଡ଼ାଳି ଡାକ୍ତର ରବର ଡଙ୍ଗା ରିଲିଫ୍ ସାମଗ୍ରୀ ପ୍ରଭୂତି ରଖାଯାଇଛି